ଯୋଗ ଆନ୍ତର୍ଜାତିକ ଯୋଗ ଦିବସ ଆଜି ଦେଶରେ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପାଳିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହ୍ର କେନ୍ଦ୍ରମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଦେଶର ବିଭିନ୍ନ ଭାଗରେ ସାମୁହିକ ଯୋଗ କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣ କରିଥିଲେ ମୁଖ୍ୟ କାର୍ଯ୍ୟକ୍ରମ ଝାଡ଼ଖଣ୍ଡର ରାଞ୍ଚି ସ୍ଥିତ ପ୍ରଭାତ ତାରା ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା

ଏହି ଅବସରରେ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ରାଜ୍ୟପାଳ ଦ୍ରୋପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଭ୍ୟାସ କରିଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଯୋଗର ଗୁରୁତ୍ୱ ବିଷୟରେ କହିଥିଲେ ସେ କହିଥିଲେ ଆଜିର ପରିବର୍ତ୍ତ ବିଶ୍ୱରେ ସୁସ୍ଥ ରହିବା ଓ ନିରୋଗ ରହିବା ଉପରେ ଆଲୋକପାତ କରାଯିବା ଆବଶ୍ୟକ ଆଧୁନିକ ଯୋଗକୁ ଗ୍ରାମାଞ୍ଚଳ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ପହଞ୍ଚାଇବା ପ୍ରତି ସେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ଯୋଗ ଗରିବ ଲୋକମାନଙ୍କୁ ଦାରିଦ୍ର୍ୟ ଓ ରୋଗର୍ ମୁକ୍ତ ରଖିପାରିବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନଠାରେ ଅନ୍ଦୁଷ୍ଠିତ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଶ୍ରୀ କୋବିନ୍ଦ କହିଥିଲେ ଯୋଗ ହେଉଛି ବିଶ୍ୱକୁ ଭାରତର ଏକ ଅମ୍ବଲ୍ୟ ଦାନ ଓ ଏକ ସୁସ୍ଥ ଜୀବନଯାପନ କରିବା ଏବଂ ଶରୀର ଓ ମସ୍ତିଷ୍କ ମଧ୍ୟରେ ସନ୍ତୁଳନତା ଆଶିବାରେ ଯୋଗର ଭୂମିକା ଅତୁଳନୀୟ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଲାଲକିଲାଠାରେ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଶ୍ରୀ ନାଇଡୁ କହିଥିଲେ ଉତ୍ତମ ସ୍ୱାସ୍ଥ୍ୟ ଓ ନିରୋଗ ରହିବା ପାଇଁ ଯୋଗ ଏକ ମାଧ୍ୟମ ବୋଲି ଏବେ ବିଶ୍ୱବ୍ୟାପୀ ସ୍ୱୀକୃତି ମିଳିଛି ଲୋକସଭା ବାଚସ୍କତି ଓମ୍ ବିର୍ଲା ପାର୍ଲାମେଣ୍ଟ ସଦନ ପରିସରରେ ଏମ୍ପିମାନଙ୍କ ଗହଣରେ ଯୋଗାଭ୍ୟାସ କରିଛନ୍ତି ରାଜଧାନୀ ଦିଲ୍ଲୀରେ ମୁଖ୍ୟ ଯୋଗ କାର୍ଯ୍ୟକ୍ରମ ରାଜପଥଠାରେ ଅନୁଷ୍ଠିତ ହୋଇଛି

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରତୀରକ୍ଷା ମନ୍ତ୍ରୀ କହିଛନ୍ତି ଯୋଗ ମାନବିକତା ଓ ସଦ୍ଭାବନାର ବାର୍ତ୍ତା ଦିଏ ଓ ଏହାକୁ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ସହ ଯୋଡ଼ି ଦେଖାଯିବା ଉଚିତ୍ ନୁହେଁ ବିଜେପି କାର୍ଯ୍ୟକାରୀ ସଭାପତି କେପି ନଡ୍ଡା ଆଇଟିଓର ଦିନ୍ଦୟାଲ୍ ଉପାଧ୍ୟାୟ ପାର୍କଠାରେ ଯୋଗ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ଅନେକ ରାଜ୍ୟରେ ଯୋଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି ବିଦେଶରେ ମଧ୍ୟ ଉତ୍ସାହ ସହକାରେ ଯୋଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି କାତିସଂଘର କର୍ମକର୍ତ୍ତା ଓ କ୍ରଟନୀତିଜ୍ଞମାନେ କାତିସଂଘ ସାଧାରଣ ପରିଷଦଠାରେ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି

ରାଜ୍ୟସଭାରେ ଏକ ପ୍ରଶ୍ରର ଉତ୍ତରରେ ଶ୍ରୀ ଗୋୟଲ କହିଛନ୍ତି ଆନ୍ତର୍ଜାତିକ ବାଣିଜ୍ୟିକ ପରିସ୍ଥିତିକ୍ ସାମ୍ବା କରିବାକୁ ଭାରତ ବେଶ୍ ସକ୍ଷମ ସେ କହିଛନ୍ତି ଭାରତୀୟ ଉଦ୍ୟୋଗ କ୍ଷେତ୍ର ଏହାର ରପ୍ତାନୀରେ ବେଶ୍ ପ୍ରତିଯୋଗିତାଶୀଳ ଓ ଆମେରିକାର ଏହି ନିଷ୍କଭି ଭାରତର ବୈଦେଶିକ ବାଶିଜ୍ୟ ଉପରେ ବିଶେଷ କିଛି ପ୍ରଭାବ ପକାଇବା ନାହିଁ ବୋଲି ସରକାର ଭାବ୍ରଚ୍ଚନ୍ତି ଜାଭଡେକର ରିଜିଓନାଲ୍ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରଗୁଡ଼ିକର କାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକସଭାରେ ଏକ ଲିଖିତ ଉତ୍ତରରେ ସେ କହିଛନ୍ତି ପ୍ରତିବର୍ଷ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉହବର ଇଣ୍ଡିଆନ୍ ପାନୋରମା ବିଭାଗ ପାଇଁ ଚଳଚ୍ଚିତ୍ରଗୁଡ଼ିକୁ ମନୋନୀତ କରାଯାଉଛି

ସେହି ଚଳଚ୍ଚିତ୍ରଗୁଡ଼ିକ ଆଇଏଫ୍ଏଫ୍ଆଇ ସମେତ ବିଭିନ୍ନ ଭାରତୀୟ ଓ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶୀତ ହେଉଛି ଶ୍ରୀ ଜାଭଡେକର କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ଉତ୍ସବର ଆୟୋଜନ କରିଆସୁଛି ଯେଉଁଥିରେ ହିନ୍ଦୀ ସମେତ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରଗୁଡ଼ିକୁ ବିଭିନ୍ନ ବିଭାଗରେ ପୁରସ୍କୃତ କରାଯାଉଛି ସେ କହିଛନ୍ତି ବିଭିନ୍ନ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ବିଶେଷ କରି ଓସ୍କାର୍ସ୍ ଟୋରୋଣ୍ଟୋ ବୁଷାନ୍ ଓ ବର୍ଲିନ୍ ଚଳଚ୍ଚିତ୍ର ଉତ୍ସବ ପାଇଁ ମନୋନୀତ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ତାଙ୍କ ମନ୍ତ୍ରଣାଳୟ ଆର୍ଥିକ ସହାୟତା ଯୋଗାଉଛି

ଅକାଳିଦଳ ଏମ୍ପି ନରେଶ ଗୁଜରାଲ ଗତବର୍ଷ ଅଗଷ୍ଟ ମାସରେ ଏହି ବିଲ୍ ଉପସ୍ଥାପନ କରିଥିଲେ ପାର୍ଲାମେଙ୍କ କାର୍ଯ୍ୟଧାରାରେ ବାଧା ସୃଷ୍ଟି ଯୋଗୁଁ ପାର୍ଲାମେଣ୍ଟରେ ଅଧିକ ଆଲୋଚନା ହୋଇପାରୁ ନଥିବାରୁ ଏହାକୁ ରୋକିବା ପାଇଁ ଏକ ଫଳପ୍ରଦ ବ୍ୟବସ୍ଥା ସ୍ଥାପନ ବିଷୟ ଏହି ବିଲ୍ରେ ଉଲ୍ଲେଖ ଥିଲା ବିଲ୍ ଉପରେ ବିତର୍କରେ କେନ୍ଦ୍ରମନ୍ତ୍ରୀ ପିୟଷ ଗୋୟଲ୍ କହିଛନ୍ତି ଏ ବିଷୟ ଉପରେ ରାଜନୈତିକ ଦଳମାନେ ଆଲୋଚନା କରିବା ଆବଶ୍ୟକ

ପାଟନାଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ରାଜ୍ୟରେ ମସ୍ତିଷ୍କ କ୍ୱର ଉତ୍କଟ ହେବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯିବ

ସମସ୍ତିପୁର ସଦର ହସ୍କିଟାଲ୍ରେ ଏଭଳି ଏକ ଆଇସିୟୁ ସ୍ଥାପନ ପାଇଁ ସେ ତାଙ୍କ ଭାଗର ଅର୍ଥ ପ୍ରଦାନ କରିସାରିଛନ୍ତି ବୋଲି ଜଣାଇଛନ୍ତି

ପାର୍ଟି ଏମ୍ପି ଏସ୍ଏସ୍ ଆଲୁୱାଲିଆ ସତ୍ୟପାଲ ସିଂହ ଓ ବିଡି ରାମ୍ ଏହି ପ୍ରତିନିଧି ମଣ୍ଡଳରେ ଯିବେ ପଣ୍ଟିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଭାଟପଡ଼ାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା

ଉତ୍ତର ସୁମାତ୍ରା ଦୁର୍ବିପାକ ସହାୟତା ସଂସ୍ଥା ମୁଖ୍ୟ ରିଆଦିଲ୍ ଲୁବିସ୍ କହିଛନ୍ତି ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ସ୍ଥାନୀୟ ଦୁର୍ବିପାକ ସହାୟତା ସଂସ୍ଥାର ଇର୍ୱାନ୍ ସୟାହରି କହିଛନ୍ତି ମୃତ ଲୋକମାନଙ୍କ ମଧ୍ୟରେ ତିନି ଜଣ ପିଲା ରହିଛନ୍ତି ସେ କହିଛନ୍ତି କିଛି ଲୋକ ଅତି ମାତ୍ରାରେ ଜଳିଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରୁନାହିଁ ଇଷ୍ଡୋନେସିଆରେ ଖରାପ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟଣାମାନ ଘଟିଥିବାର ଦୃଷ୍ଟାନ୍ତ ରହିଛି

ଜିମ୍ନାଷ୍ଟିକସ୍ ଜିମ୍ନାଷ୍ଟିକସ୍ରେ ଭାରତର ପ୍ରଣତୀ ନାୟକ ମଙ୍ଗୋଲିଆର ଉଲାନବାତର ରେ ଚାଲିଥିବା ଭଲ୍ଚ ସିନିୟର୍ ଏସୀୟ ଆର୍ଟିଷ୍ଟିକ୍ ଚାମ୍ପିୟନ୍ସିପ୍ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି

ଚୀନ୍ର ୟୁ ଲିନ୍ମିନ୍ ଓ ଜାପାନ୍ର ଆୟାକା ସାକାଗୁଚି ଯଥାକ୍ରମେ ସ୍ୱର୍ଷ୍ଣ ଓ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ଇଣ୍ଡିଆ ଇଥିଓପିଆ ଇଥିଓପିଆ ଗସ୍ତ କରୁଥିବା ଓ ସେଠାରେ ବାସ କରୁଥିବା ଭାରତୀୟମାନଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଏକ ସତର୍କ ସ୍ବଚନା ଜାରି କରିଛି ସେମାନଙ୍କର ସୁରକ୍ଷା ପାଇଁ ସେମାନଙ୍କୁ ସତର୍କ ରହିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି ଇଥିଓପିଆର ଏଡିସ୍ ଆବାବା ଓ ଅନ୍ୟାନ୍ୟ ସ୍ଥାନରେ ବିଦେଶୀ ନାଗରିକମାନଙ୍କ ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣ ଘଟଣାଗୁଡ଼ିକ ଦୃଷ୍ଟିରୁ ଏଭଳି ପରାମର୍ଶ କାରି କରାଯାଇଛି ଭାରତୀୟମାନଙ୍କୁ ସର୍ବସାଧାରଣ ସ୍ଥାନ ଗୁଡ଼ିକୁ ମୂଲ୍ୟବାନ ଜିନିଷ ପିନ୍ଧି ନଯିବା ଓ ଆଲୋକନଥିବା ରାସ୍ତାରେ ଏକାକୀ ନଯିବା ପାଇଁ ପରାମର୍ଶ ଦିଆଯାଇଛି ଏଡିସ୍ ଆବାବା ସ୍ଥିତ ଭାରତୀୟ ଦ୍ୱତାବାସ ପକ୍ଷରୁ ଏକ ହେଲପ୍ ଲାଇନ୍ ସ୍ଥାପନ କରାଯାଇଛି

କେନ୍ଦ୍ର ସରକାରଙ୍କ ଆୟୁଷ୍କାନ୍ ଭାରତ କାର୍ଯ୍ୟକ୍ରମ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ସହ ଯୋଡ଼ା ଯାଇ ପାରିବ କି ନାହିଁ ସେ ବିଷୟରେ ସେ ପରୀକ୍ଷା କରିବେ ବୋଲି ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ କେଜରିଓ୍ୱାଲ କହିଛନ୍ତି ପ୍ରଧାନନ୍ତ୍ରୀଙ୍କୁ ତାଙ୍କର ସାକ୍ଷାତକାର ବେଳେ ଆୟୁଷ୍ମାନ୍ ଭାରତ ବିଷୟରେ ଆଲୋଚନା କରାଯାଇଥିଲା